ଏଥିରେ ସମୁଦାୟ ଏକ ହଜାର କୋଟି ଟଙ୍କ ବିନିଯୋଗ କରିବ

ଏଥ୍ରେ ପାଖା ପାଖ୍ ଦଶ ହଜାର ଲୋକଙ୍ଙ ନିଯୁକ୍ତି ସୁଯୋଗ ସୂଷ୍ଟି ହେବ ବୋଲି ମୁଖ୍ୟମନ୍ତୀଙ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି

ପାଇଁ ଏକ ପ୍ରତିନିଧ୍ ଦଳ ଗଠନ କରାଯିବ

ସିଆଇଆଇ ଏହାର ପାର୍ଚନର ଥିବା ବେଳେ ଏବେ ଓହରି ଯାଇଥିବାରୁ ଏହାର କୌଶସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି

ଖୁବ ଶୀଘ୍ର ଝାରସୁଗୁଡା ଓ ରାଉରକେଲା ପାଇଁ ବିମାନ ଚଳାଚଳ କରିବ ବୋଲି ଏୟାର ଓଡିଶା ପକ୍ଷରୁ କୁହା ଯାଇଛି

ପରିଚାଳନା କମିଟିର ସଦସ୍ୟ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ଏହି ସ୍ୱଚନା ଦେଇଛନ୍ତି

ଓଡ଼ିଶାରୁ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଶିଶୁ କବିତା ପୁସ୍ତକ ରୁମୁକ୍ ଝୁମା ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି

ପ୍ରତି କମିଟିରେ ଜଣେ ଅଧ୍ଧକ୍ଷଙ୍କ ସହ ଦୁଇ ଜଣ ସଭ୍ୟ ରହିଛନ୍ତି

ବଡ଼ବିଲ୍ ଅଭିମୁଖେ ଯାଉଥିବା ଏକ କାର୍କୁ ହାଇଓ୍ୱା ଧକ୍କା ଦେବାରୁ ଘଟଶାସ୍ଚଳରେ ଅଜା ଆଇ ଓ ନାତୁଶୀଙ୍କର ମୃତ୍ୟୁ ହୋଇଛି

ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଦୁଇ ଜଶଙ୍କର ମୃତ୍ଧୁ ହୋଇଥିବାବେଳେ ଅନ୍ୟ ଜଶଙ୍କର ଗଛତଳେ ଶୋଇଥିବାବେଳେ ବକ୍ରପାତରେ ମୃତ୍ଧ୍ ଘଟିଛି

ଗିରଫ ମାଓବାଦୀଙ୍କୁ ଆଜି କୋର୍ଟ ଚାଲାଶ କରାଯାଇଛି